ଏହି ଅବସରରେ ସେ ସିଙ୍ଗାପୁରରେ ଅନୁଷ୍ଠିତ ଭାରତ ସିଙ୍ଗାପୁର ହାକାଥନର ବିଜେତାମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରିବେ ଏହି ହାକାଥନ୍ରେ ଉଭୟ ଦେଶର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ଏହାଛଡ଼ା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅପରାହ୍ନରେ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବେ

ରୁଷ୍ ଓ ଆମେରିକା ବ୍ୟତୀତ ପୂର୍ବ ଏସିଆ ଦକ୍ଷିଣ ପୂର୍ବ ଏସିଆ ଦକ୍ଷିଣ ଏସିଆର ରାଷ୍ଟ୍ରସମୃହ ଏହାର ସଦସ୍ୟ ରହିଛନ୍ତି ପୂର୍ବ ଏସିଆର ଶିଖର ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ଦୁଇଦିନିଆ ସିଙ୍ଗାପୁର ଗସ୍ତ ଶେଷ କରି ଭାରତ ପ୍ରତ୍ୟାବର୍ତ୍ତନ କରିବେ

ଗତକାଲି ଭୋପାଳଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ସୂଚନାଦେଇ ସେ କହିଛନ୍ତି ଯେ ମୁକ୍ତ ତଥା ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟାର ଅଂଶସ୍ୱରୂପ ଏଭଳି ପଦକ୍ଷେପ ନିଆଯାଇଛି

ଶ୍ରୀ ରାଓ୍ୱତ କହିଛନ୍ତି ଯେ ନିର୍ବାଚନରେ ଯଦି ବିଜୟୀ ପ୍ରାର୍ଥୀ ଏକହଜାରରୁ କମ୍ ଭୋଟ୍ରେ ଜିତନ୍ତି ତେବେ ପୁନଃ ଭୋଟ୍ ଗଣନା କରିବାକୁ କେତୋଟି ରାଜନୈତିକ ଦଳ ପ୍ରସ୍ତାବ ଦେଇଛନ୍ତି ସବୁ ଭୋଟ୍ ଗ୍ରହଣ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବାକୁ ମଧ୍ୟ ସେମାନେ ଦାବି କରିଥିବା ଶ୍ରୀ ରାଓ୍ପତ ସୂଚନା ଦେଇଥିଲେ ତେବେ ଶ୍ରୀରାଓ୍ୱତ କହିଛନ୍ତି ଯେ ଦିବ୍ୟାଙ୍ଗ ଭୋଟରଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟରେ ମଧ୍ୟପ୍ରଦେଶ ନିର୍ବାଚନରେ ପ୍ରଥମଥର ପାଇଁ ସହାୟକଙ୍କୁ ନିଯୁକ୍ତ କରାଯିବ

ରାଜ୍ୟପାଳ ସତ୍ୟପାଲ ମଲ୍ଟିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ପ୍ରଶାସନିକ ପରିଷଦର ବୈଠକରେ ଏହି ନିଷ୍କଭି ନିଆଯାଇଛି ଜଣେ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ ନୂଆଦିଲ୍ଲୀ ନଏଡା ଚଣ୍ଡୀଗଡ଼ ଆଲିଗଡ଼ ଭୋପାଳ ପୁନେ ହାଇଦ୍ରାବାଦ ବେଙ୍ଗାଲୁରୁ ଚେନ୍ନାଇ ଏବଂ ଜୟପୁରରେ ଏହି ଲିଆସନିଂ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ଏହି ସହରଗୁଡ଼ିକରେ ଲିଆସନିଂ ଅଧିକାରୀଙ୍କୁ ଟେଲିଫୋନ୍ ଇଷ୍ଟରନେଟ୍ ସହ କାର୍ଯ୍ୟାଳୟ ଭିଭିଭୂମି ମଧ୍ୟ ଯୋଗାଇ ଦିଆଯିବ

ବିହାରର ସମସ୍ତିପୁର ଓ ପାଟନାରେ କେତେକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ ସମସ୍ତିପୁର ପୁସାଠାରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବକୁ ରାଷ୍ଟ୍ରପତି ସମ୍ବୋଧନ କରିବେ ଏହା ସହିତ ପାଟନାସ୍ଥିତ ନିଟ୍ର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ମଧ୍ୟ ରାଷ୍ଟ୍ରପତି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ନଡ୍ଡା ନ୍ୟୁଟ୍ରିସନ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତପ୍ରସାଦ ନଡ୍ରା କହିଛନ୍ତି ଯେ ଦେଶରୁ ପୁଷ୍ଟିହୀନତା ଦୂର କରିବା ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରୁଛନ୍ତି ଶିଶୁମାନଙ୍କୁ କୁପୋଷଣରୁ ରକ୍ଷା କରିବା ପାଇଁ ଦେଶରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ନୂଆଦିଲ୍ଲୀଠାରେ ଅନୁଷ୍ଠିତ କ୍ରାତୀୟ ପୁଷ୍ଟିସାଧନ ପରିଷଦର ତୃତୀୟ ବୈଠକରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଯେ ଦେଶରେ ଶିଶୁଙ୍କୁ ସ୍ତନ୍ୟପାନ କରାଇବାକୁ ମାମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମା ଯୋଜନା କାର୍ଯ୍ୟକାରୀ ହେଉଛି ଝାଡ଼ଖଣ୍ଡ ଦିବସ ଝାଡ଼ଖଣ୍ଡ ଆଜି ଏହାର ପ୍ରତିଷ୍ଠା ଦିବସ ପାଳନ କରୁଛି

ଏଥିପାଇଁ ଝାଡ଼ଖଣ୍ଡରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋକିତ ହେଉଛି

ରାଜ୍ୟପାଳ କପ୍ତାନ ସିଂ ସୋଲାଙ୍କି ଜଷ୍ଟିସ୍ କରୋଲ୍ଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ଏହି ଶପଥଗ୍ରହଣ ଉହବରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ହାଇକୋର୍ଟର ବିଚାରପତିଗଣ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ

ନ୍ତଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ସିବିଡିଟି ପ୍ୟାଭିଲିୟନ୍ର ଉଦ୍ଘାଟନ ଅବସରରେ ଶ୍ରୀ ଚନ୍ଦ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସ୍ପତଃପ୍ରବୃତ୍ତଭାବେ ଟିକସ ରିଟର୍ଣ୍ଣ ଫାଇଲ୍ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି

ବିମୁଦ୍ରାୟନ ଫଳରେ ଦେଶରେ ଟିକସ ପରିସର ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ସାଇକ୍ଲୋନ୍ ଗଜ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା 'ଗଜ' ଆଜି ସନ୍ଧ୍ୟାସୁଦ୍ଧା ତାମିଲନାଡୁ ଉପକୂଳ ଅତିକ୍ରମ କରିବ ପାଣିପାଗ ଅଧିକାରୀଙ୍କ କହିବା ଅନୁସାରେ ଏହି ବାତ୍ୟା କୁଡାଲୁର୍ ଓ ପାମ୍ଘନ୍ ମଧ୍ୟରେ ନାଗିପଟନମ୍ ପାଖାପାଖି ସ୍ଥଳଭାଗ ସ୍ୱର୍ଶ କରିବ

ଏହାର ପ୍ରଭାବରେ ତାମିଲନାଡୁ ପୁଡ଼ୁଚେରିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଆସନ୍ନ ବାତ୍ୟା ପାଇଁ ତାମିଲନାଡୁ ତଟବର୍ତ୍ତୀ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦିଆଯାଇଛି ପୁଡୁଚେରୀ ପ୍ରଶାସନ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ବ୍ରେକ୍ଜିଟ୍ ମେ ୟୁରୋପୀୟ ସଂଘରୁ ଓହରିଯିବା ପାଇଁ ବ୍ରିଟେନ୍ ସରକାର ଯେଉଁ ନିଷ୍କଭି ନେଇଥିଲେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ରିଟେନ୍ ସରକାର ଏକ ଚୁକ୍ତିପତ୍ର ପ୍ରସ୍ତୁତ କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ତେରେସା ମେ' କହିଛନ୍ତି ଯେ ବ୍ରେକ୍ଜିଟ୍ ନାମରେ ପରିଚିତ ଏହି ନିଷ୍କଭି ବ୍ରିଟେନ୍ ପାଇଁ ନିର୍ଣ୍ଣୟାତ୍ମକ ଏବଂ ପ୍ରଗତିଶୀଳ ଆଗାମୀ ଦିନରେ ଏହି ରାଜିନାମାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ଅନ୍ୟପକ୍ଷରେ ୟୁରୋପୀୟ ସଂଘରୁ ଓହରିଯିବା ଆନ୍ଦୋଳନର ପ୍ରମୁଖ ନେତା ଜାକବ୍ ରିସ୍ମଗ୍ ଏହି ଚୁକ୍ତିକୁ ସମାଲୋଚନା କରିଛନ୍ତି

ଏହି ନିଷ୍ପତ୍ତି ଅନୁସାରେ ଏରିଟ୍ରିଆକୁ ଅସ୍ତ୍ରଶସ୍ତ୍ର ବିକ୍ରି ଭ୍ରମଣ ଓ ଆର୍ଥିକ କାରବାର କ୍ଷେତ୍ରରେ ବିଶ୍ୱସମୁଦାୟ ବାସନ୍ଦ କରିଥିଲେ ଏହାଛଡ଼ା ବିଦେଶରେ ଥିବା ସେ ଦେଶର ସମ୍ପଭିକୁ ଜବତ କରାଯାଇଥିଲା

ଏମ୍ସି ମ୍ୟାରିକମ୍ ତାଙ୍କ କ୍ରୀଡ଼ା ଜୀବନର ଐତିହାସିକ ଷଷ୍ଠ ସ୍ପର୍ଣ୍ଣ ପଦକ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି

ଆଉ ଗୋଟିଏ ସ୍ୱର୍ଣ୍ଣ ତାଙ୍କୁ ବିଶ୍ୱର ସର୍ବାଧିକ ସ୍ୱର୍ଣ୍ଣପଦକ ବିଜୟୀ ମହିଳା ବକ୍ନର ଭାବେ ମାନ୍ୟତା ପ୍ରଦାନ କରିବ

ଭାରତ ତା'ର ପ୍ରଥମ ଦୁଇଟି ମ୍ୟାଚ୍ରେ ବିଜୟୀ ହୋଇଛି

ଏବେ ପୁଲ୍ ବି ଗ୍ରପ୍ରେ ଅଷ୍ଟ୍ରେଲିଆ ପଛକୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ ତା'ର ତିନୋଟିଯାକ ମ୍ୟାଚ୍ କିତି ସେମିଫାଇନାଲ୍ ପର୍ଯ୍ୟୟକୁ ଉନ୍ନୀତ ହୋଇସାରିଛି ଗ୍ରପ୍ ଏ ରେ ଇଂଲଣ୍ଡ୍ ଏବଂ ଶ୍ରୀଲଙ୍କା ପ୍ରଥମ ଦୁଇଟି ସ୍ଥାନ ବଜାୟ ରଖିଛନ୍ତି

ପୁରୁଷ ଡବଲ୍ସରେ ବିସୁମିତ୍ ରେଡ୍ଡି ଏବଂ ମନୁ ଅଟ୍ରି ଏବଂ ମିଳିତ ଡବଲ୍ସରେ ଅଶ୍ୱିନୀ ପୋନାସ୍କା ଏବଂ ସାତ୍ତିକ୍ ସାଇରାଜ୍ ରାଙ୍କିରେଡ୍ରୀ ସେମାନଙ୍କର ପ୍ରିକ୍ପାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବେ